ଶ୍ରୀ ପଟ୍ଟନାୟକ ଟିବଟ କରି ଓଡ଼ିଶାର ବୀର ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ସର୍ବକନିଷ୍ ଶହୀଦ ବାଜି ରାଉତଙ୍ଙ ଜୟନ୍ତୀରେ ତାଙ୍କ ତ୍ୟାଗ ପ୍ରତି ସମ୍ମାନ ଜଶାଇଛନ୍ତି

ଜଳକା ନଦୀରେ ଜଳସ୍ତର ବୃକ୍ଧି ପାଉଥିବାରୁ ତଳିଆ ଅଞ୍ଞଳ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନିକ ତପ୍ରତା ପ୍ରକାଶ ପାଇଛି ଏହାସହ କେତେକ ଚାଷଜମିରେ ବନ୍ୟାଜଳ ପ୍ରବେଶ କରିଥିବା ଜଶାପଡ଼ିଛି

ଫଳରେ ରାକ୍ୟରେ ବର୍ଷା ଲାଗିରହିଛି